ଆକାଶବାଣୀର ମନ୍ କି କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ପାର୍ବଣ ଋତୁରେ ସତର୍କତା ଅବଲମ୍ଭନ କରି ପୂଜାକୁ ଉପଭୋଗ କରିବା ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି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

ଆଜି ପୂର୍ବାହୁରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ରାଷ୍ଟ୍ରକୁ ସମ୍ଭୋଧନ କରି ଶ୍ରୀ ମୋଦୀ ସ୍ଥାନୀୟ ସାମଗ୍ରୀର ପ୍ରଚାର ଓ ପ୍ରସାର କଥା ମନେରଖିବା ପାଇଁ ସମସ୍ତଙ୍କୁ କହିଛନ୍ତି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 ଅନେକଗୁଡ଼ିଏ ସ୍ଥାନୀୟ ଉତ୍ପାଦର ବିଶ୍ୱସ୍ତରରେ ପହଞ୍ଚବାର କ୍ଷମତା ରହିଛି ଏହି ମର୍ମରେ ସେ ଖଦୀର ଉଦାହରଣ ଦେଇଛନ୍ତି ସେ କହିଛନ୍ତି ଖଦୀ ସରଳ ଓ ନିରାଡ଼ମ୍ଘର ଜୀବନଶୈଳୀର ଏକ ପ୍ରତୀକ ଭାବେ ଦୀର୍ଘଦିନ ଧରି ରହିଆସିଥିବା ବେଳେ ଏବେ ଏହା ଏକ ପରିବେଶ ଅନୁକୂଳ ବସ୍ତ୍ର ଭାବେ ପରିଚିତ ହେବାରେ ଲାଗିଛି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 ପ୍ରଧାନମନ୍ତ୍ରୀ କହିଛନ୍ତି ମେକ୍ସିକୋରେ 'ଓହାକା' ବୋଲି ଏକ ସ୍ଥାନ ଅଛି ଯେଉଁଠାରେ ସ୍ଥାନୀୟ ଗ୍ରାମବାସୀମାନେ ଖଦୀ ଲୁଗା ବୁଣିଥାନ୍ତି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

ଦେଶର ଅଧିକାଂଶ ସ୍ଥାନରେ ଏବେ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଖଦୀର ମାସ୍କ ପ୍ରସ୍ତୁତ କରୁଛନ୍ତି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

ପ୍ରଧାନମନ୍ତ୍ରୀ କହିଛନ୍ତି ପୁରାତନ ଭାରତରେ ଏଭଳି ଅନେକଗୁଡ଼ିଏ କ୍ରୀଡ଼ା ଥିଲା ଯାହା ମନୁଷ୍ୟର ଅନ୍ତର୍ନିହିତ ବିକାଶ ତ୍ୱରାନ୍ୱିତ କରିବା ସହିତ ମାନସପଟଳ ଏବଂ ଶାରୀରିକ ସନ୍ତୁଳନର ଉଲ୍ଲେଖନୀୟ ଅଭିବୃଦ୍ଧି ଘଟାଉଥିଲା ମାଲଖମ୍ବ ବିଷୟରେ ଅଧିକ ଜ୍ଞାନ ଆହରଣ ପାଇଁ ସେ ଯୁବପିଢ଼ିକୁ ଆହ୍ପାନ କରିଛନ୍ତି ସେ କହିଛନ୍ତି ଦେଶର ବିଭିନ୍ନ ସାମରିକ କଳା ସଂପର୍କରେ ଆମ ଯୁବପିଢ଼ି ଜ୍ଞାନ ଆହରଣ କରିବା ଉଚିତ ଯାହାଫଳରେ ପରବର୍ତ୍ତୀ ସମୟରେ ସେମାନେ ଏହା ଉପରେ ଅଭିନବତା ଆଣିପାରିବେ ପ୍ରଧାନମନ୍ତ୍ରୀ କହିଛନ୍ତି କାଶ୍ମୀରର ପୁଲଓ୍ୱାମା ସମଗ୍ର ଦେଶକୁ ଶିକ୍ଷା ଦେବାରେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ସେ କହିଛନ୍ତି ଭାରତ ପୂର୍ବରୁ ପେନ୍ସିଲ୍ ପ୍ରସ୍ତୁତିରେ ବ୍ୟବହାର କରାଯାଉଥିବା କାଠ ଅନ୍ୟ ଦେଶରୁ ଆମଦାନୀ କରୁଥିଲା କିନ୍ତୁ ବର୍ତ୍ତମାନ ପେନ୍ସିଲ୍ ପ୍ରସ୍ତୁତି କ୍ଷେତ୍ରରେ ପୁଲୱାମା ଦେଶକୁ ଆତ୍ମନିର୍ଭର କରାଇପାରିଛି

ପଶ୍ଚିମବଙ୍ଗର ଦାର୍ଜିଲିଂସ୍ଥିତ ସୁକ୍ନା ଯୁଦ୍ଧ ସ୍ମାରକୀଠାରେ ଶସ୍ତ୍ର ପୂଜା ସମାପନ କରିବା ପରେ ଶ୍ରୀ ସିଂହ ଏହି ଟିପ୍ପଶୀ ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ମଧ୍ୟ ଉପସ୍ଥିତ ଥିଲେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଶାନ୍ତି ପ୍ରତିଷ୍ଠା ଭାରତର ଅତ୍ରୁଟ ଓ ଅଟଳ ଲକ୍ଷ୍ୟ ରହିଆସିଛି ସେ କହିଛନ୍ତି ଭାରତ ଚୀନ୍ ସୀମାବର୍ତୀ ଲଦାଖଠାରେ ସମ୍ପ୍ରତି ଯାହା ଘଟିଲା ଏବଂ ଯେଉଁ ଅଦମ୍ୟ ସାହସିକତାର ସହ ଆମର ଜବାନ୍ମାନେ ତାର ମୁକାବିଲା କଲେ ଇତିହାସକାରମାନେ ସେମାନଙ୍କର ଶୌର୍ଯ୍ୟ ଓ ବୀରତ୍ପର ପରାକାଷାକୁ ସ୍ୱର୍ଷ୍ଣିମ ଅକ୍ଷରରେ ଲିପିବଦ୍ଧ କରିବେ

ଦଶହରା ଅବସରରେ ଶ୍ରୀ ସିଂ ଯବାନ୍ମାନଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଚ୍ଚନ୍ତି ପେଟ୍ରୋଲିୟମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୀତି ଆୟୋଗ ଏବଂ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ମିଳିତ ସହଯୋଗରେ ଆସନ୍ତାକାଲି ସଂଧ୍ୟାରେ ଆୟୋଜିତ ହେବାକୁ ଥିବା ବାର୍ଷିକ ଉହବ ଅବସରରେ ବିଶ୍ୱର ଅଗ୍ରଣୀ ତୈଳ ଓ ଗ୍ୟାସ୍ କମ୍ପାନୀର ମୁଖ୍ୟ ପରିଚାଳନା ଅଧିକାରୀଙ୍କ ସହ ଭିଡିଓ କନଫରେନସିଂ ଯୋଗେ କଥାବାର୍ତା କରିବେ ନୀତି ଆୟୋଗ ଓ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହା ଏଭଳି ଧରଣର ପଂଚମ ଉହବ ହେବ

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା କଣାଇଛନ୍ତି ଏକ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଏହି ପର୍ବ ଭାରତର ସାଂସ୍କୃତିକ ଏକତାକୁ ମଜବୁତ କରିଥାଏ ଏବଂ ଅନ୍ୟାୟର ପଥ ପରିହାର କରି ନ୍ୟାୟପଥରେ ଶାନ୍ତିର ସହ ବଞ୍ଚବା ପାଇଁ ଆମକୁ ପ୍ରେରଣା ଦେଇଥାଏ ସେ କହିଛନ୍ତି ଏହି ପର୍ବ ମର୍ଯ୍ୟାଦା ପୁର୍ଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ଜୀବନ ଓ ଦର୍ଶନ ସହ ଜଡ଼ିତ ଯାହାଙ୍କ ଜୀବନ ନୈତିକତା ଓ ମୂଲ୍ୟବୋଧରେ ଭରପୂର ରାଷ୍ଟ୍ରପତି କହିଛନ୍ତି ଏହି ପର୍ବ ଆମକୁ ବର୍ତ୍ତମାନର ମହାମାରୀର କୁ ଦୃଷ୍ଟିରୁ ସୁରକ୍ଷା ଦେବ ଏବଂ ଦେଶବାସୀଙ୍କ ପାଇଁ ଉନ୍ନତି ଆଣିଦେବ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦଶହରା ପାଳନ ସମୟରେ ସମସ୍ତେ କୋଭିଡ୍ ନାଇଷ୍ଟିନ୍ ନିୟମାବଳୀ ପାଳନ କରିବାକୁ ନିବେଦନ କରିଛନ୍ତି ସେ କହିଛନ୍ତି ଦଶହରା ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟକୁ ପ୍ରତୀକାତ୍ମକ ଭାବେ ଦର୍ଶାଇଥାଏ ମା' ଦୁର୍ଗା ମହିଷାସୁରକୁ ନିଧନ କରିବା ଏହାର ଏକ ଉଦାହରଣ ବିଜୟା ଦଶମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଅସତ୍ୟ ଉପରେ ସତ୍ୟ ଓ ଅନ୍ୟାୟ ଉପରେ ନ୍ୟାୟର ବିଜୟର ଏହି ପର୍ବ ସମସ୍ତଙ୍କ ଜୀବନରେ ନୃତନ ପ୍ରେରଣା ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି